ବର୍ତ୍ତମାନର ସରକାରଙ୍କ ବିରୁଦ୍ଧରେ ଏପର୍ଯ୍ୟନ୍ତ କୌଣସି ଦୂର୍ନୀତି ଅଭିଯୋଗ ଆସିନାହିଁ ନ୍ତଆଦିଲ୍ଲୀଠାରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଏବଂ କାର୍ଯ୍ୟକଳାପ ସମ୍ପର୍କରେ ଲିଖିତ ପୁସ୍ତକ 'କର୍ମଯୋଦ୍ଧା ଗ୍ରନ୍ଥ' ଉନ୍କୋଚନ ଅବସରରେ ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ଶାହା ଏହା କହିଛନ୍ତି ଏନ୍ଡିଏ ସରକାର କୃଷି ଶିଳ୍ପ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଶିଛନ୍ତି ତୋଷାମତକାରୀ ରାଜନୀତି ଜାତିବାଦ ଏବଂ ବଂଶବାଦ ରାଜନୀତିକ୍ ଲୋପ କରି ନରେନ୍ଦ୍ର ମୋଦୀ ସରକାର ଏକ ଉଦାହରଣ ସୃଷ୍ଟି କରିଛନ୍ତି

କେନ୍ଦ୍ର ରାଜସ୍ପ ସଚିବ ଡକ୍ଲର ଅଜୟ ଭୂଷଣ ପାଶ୍ଡେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟର ଜିଏସ୍ଟି ମୁଖ୍ୟ ଆୟୁକ୍ତମାନେ ଯୋଗଦେଇଥିଲେ ଏହି ଅଧିବେଶନ କାଳରେ ପ୍ରଚଳିତ ଜିଏସଟି ବ୍ୟବସ୍ଥାକୁ ଅଧିକ ସୁସଂହତ କରିବା ସହ ଏଥିରେ ଟିକସ ଫାଙ୍କିକୁ ରୋକିବା ଦିଗରେ ଆଲୋଚନା ହୋଇଥିଲା ଏଥିଲାଗି ଏହି ଟିକସ ସହିତ ସଂଶ୍ଳିଷ୍ଟ ଥିବା ବିଭିନ୍ନ ସରକାରୀ ଅଂଶୀଦାର ବିଭାଗଗୁଡ଼ିକ ମଧ୍ୟରେ ତଥ୍ୟ ଆଦାନ ପ୍ରଦାନ ସହିତ ଅଧିକ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି ଜିଏସ୍ଟି ଠକିବା ଏବଂ ମିଥ୍ୟା ରିଫଣ୍ଡ ଦାବି କରିବା ଆଦି ପ୍ରସଙ୍ଗକୁ ଅନୁଧ୍ୟାନ କରିବା ସହିତ ଏହାକୁ ପ୍ରତିହତ କରିବା ଦିଗରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେବା ଲାଗି କେନ୍ଦ୍ର ଏବଂ ରାଜ୍ୟ ଅଧିକାରୀମାନଙ୍କୁ ନେଇ ଏକ କମିଟି ଗଠନ କରିବା ଲାଗି ବୈଠକରେ ନିଷ୍କଭି ନିଆଯାଇଛି

ସେଣ୍ଟର ଓନିଅନ୍ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକର ଚାହିଦା ଅନୁସାରେ ଆମଦାନୀ ହୋଇଥିବା ପିଆଜକୁ ସଂଗ୍ରହ କରିବାକୁ କହିଛନ୍ତି

କେତେକ ରାଜ୍ୟ ସେମାନେ ଦେଇଥିବା ବରାଦକୁ ପ୍ରତ୍ୟାହାର କରିନେଇଛନ୍ତି କିନ୍ତୁ ମନ୍ତ୍ରଣାଳୟ ସେମାନଙ୍କୁ ପତ୍ର ଲେଖି ଜଣାଇଛି ଯେ ସେମାନେ ତାଙ୍କ ଚାହିଦା ମୁତାବକ ପିଆଜ ଉଠାଇ ନିଅନ୍ତୁ

ଅନ୍ୟ ଜିଲ୍ଲା ସହ ଆଜି ସନ୍ଧ୍ୟା ସୁଦ୍ଧା ନିମ୍ବମାନର ତୁଷାର ସ୍କଳନ ହେବ ବୋଲି ଏହି ସଂସ୍ଥା ଲେହ ଜିଲ୍ଲା ପ୍ରଶାସନକୁ ଅବଗତ କରିଛି ଜିଲ୍ଲା ପ୍ରଶାସନ ମଧ୍ୟ ଏହି ସମୟରେ ଜନସାଧାରଣ ତୁଷାର ସ୍କଳନ ଅଞ୍ଚଳକୁ ନ ଯିବା ପାଇଁ ପରାମର୍ଶ ଦେଇଛି ଜେଏନ୍ୟୁ ପ୍ରୋଟେଷ୍ଟ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଜେଏନ୍ୟୁର କୂଳପତି ଏମ୍ ଜଗଦେଶକୁମାର ସମସ୍ତ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟକୁ ଫେରିଆସିବା ସହିତ ଏହାର ପରିସରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି ନ୍ନଆଦିଲ୍ଲୀଠାରେ ଗତକାଲି ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଘଟିଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଆହତ ଛାତ୍ରଛାତ୍ରୀମାନଙ୍କୁ ସେ ସମବେଦନା ଜଣାଇଛନ୍ତି

ପୂର୍ବରୁ ଦିଲ୍ଲୀ ପୋଲିସ୍ କହିଛି ଜେଏନୟୁର ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଏବଂ ପୋଲିସ୍ ଜେଏନ୍ୟୁ ପରିସରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କ ସହ କଥାବାର୍ତ୍ତା କର୍ ଛି

ସେ କହିଛନ୍ତି ଏହିସବୁ ନିର୍ବାଚନ ମଣ୍ଡଳୀରେ ଫଟୋ ଭୋଟର ସ୍ଲିପ୍ ପ୍ରଦାନ କରାଯିବ ଏବଂ ମତଦାନ କେନ୍ଦରେ କ୍ୟୁଆର୍ କୋଡ୍ ସ୍କାନିଂ ପରେ ଭୋଟର ନିଜର ମତଦାନ କରିପାରିବେ

କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାରଙ୍କ କେତେକ ନୀତିକୁ ବିରୋଧ କରି ଏହି ଧର୍ମଘଟ ଡାକରା ଦିଆଯାଇଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଏହି ପ୍ରସଙ୍ଗକୁ ସମର୍ଥନ କରୁଛନ୍ତି କିନ୍ତୁ ଧର୍ମଘଟକୁ ବିରୋଧ କରୁଛନ୍ତି ତେଣୁ ରାଜ୍ୟରେ ଜନସାଧାରଣଙ୍କ ସାଧାରଣ କ୍ରୀବନଯାତ୍ରା ଯେଭଳି ବ୍ୟାହତ ନ ହୁଏ ସେଥିଲାଗି ପ୍ରସ୍ତାବିତ ଧର୍ମଘଟ ସମୟରେ ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ପରିସ୍ଥିତିକୁ ଦୂଷ୍ଟିରେ ରଖବ ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ବସ୍ ଓ ସରକାରୀ ଯାନବାହାନ ଚଳାଇବା ପାଇଁ ନିଷ୍ପତ୍ତି ହୋଇଛି

ହ୍ପାଇଟ୍ ହାଉସ୍ ପ୍ରବକ୍ତା ଷ୍ଟିଫେନ୍ ଗ୍ରୀସାମ୍ ଏ ସଂପର୍କରେ ଏକ ବିବୃଭି ଦେଇ କହିଛନ୍ତି ଯେ ପରିସ୍ଥିତି ଉପରେ ତୀକ୍ଷ୍ଣ ଦୁଷ୍ଟି ରଖାଯାଇଛି ଏବଂ ଜାତୀୟ ସୁରକ୍ଷା ଦଳ ସହିତ ଏ ବିଷୟରେ ଆଲୋଚନା କରାଯାଉଛି ଆମେରିକାର ଡ୍ରୋନ୍ ଆକ୍ରମଣ ଦ୍ୱାରା ଇରାନର କମାଣ୍ଡର କାଶୀମ ସୋଲେମାନିଙ୍କର ମୃତ୍ୟୁକୁ ବିରୋଧ କରି ଇରାକରେ ଥିବା ଇରାନୀ ସମର୍ଥକମାନେ ଏହି ରକେଟ୍ ମାଡ କରିଥିବା ଆଶା କରାଯାଉଛି ଡେଲ୍ଥ୍ ଟୋଲ୍ ସୋଲେମାନି ଇରାନର କେରମାନ ସହରରେ କମାଣ୍ଡର ସୋଲେମାନିଙ୍କ ଅନ୍ତିମ ଶୋଭାଯାତ୍ରା ଯାଉଥିବା ବେଳେ ଅତ୍ୟଧିକ ଗହଳି ଯୋଗୁଁ ଦଳାଚକଟା ଘଟିବାରୁ କିଛି ଲୋକଙ୍କର ମୃତ୍ୟୁ ଘଟିଛି

ଗତ ଶୁକ୍ରବାର ଦିନ ଆମେରିକୀୟ ସେନାର ଆକାଶମାର୍ଗରୁ କରାଯାଇଥିବା ଆକ୍ରମଣରେ ପ୍ରାଣ ହରାଇଥିବା କମାଣ୍ଡର ସୋଲେମାନିଙ୍କ ଶେଷ ଦର୍ଶନ ପାଇଁ ହଜାର ହଜାର ସମର୍ଥକ ଏକାଠି ହୋଇଥିଲେ ତେବେ ଅତ୍ୟଧିକ ଗହଳିକୁ ଦୃଷ୍ଟିରେ ରଖି ସୋଲେମାନିଙ୍କର ଅନ୍ତ୍ୟେଷ୍ଟିକ୍ରିୟାକୁ ସ୍ଥଗିତ କରାଯାଇଛି

ମହିଳା ସିଙ୍ଗିଲ୍ସ ବର୍ଗରେ ବିଶ୍ୱର ଷଷ ମାନ୍ୟତାପ୍ରାପ୍ତ ଖେଳାଳି ସିନ୍ଧୁ ରୁଷ୍ର ଏଭ୍ଜେରିଆ କୋସେଟ୍ସ୍କାୟାଙ୍କୁ ଭେଟିବାକୁ ଥିବାବେଳେ ସାଇନା ନେହୱାଲ ବେଲ୍ଜିୟମ୍ର ଲିଆନେ ତାନ୍ଙ୍କ ସହ ମୁକାବିଲା କରିବେ ଅନ୍ୟପକ୍ଷରେ ପୁରୁଷ ସିଙ୍ଗିଲ୍ସ ବିଭାଗରେ ବିସାଇପ୍ରଣୀତ ଡେନ୍ମାର୍କର ରାସ୍ମୁସ୍ ଗେମ୍କେ ଏବଂ ସମୀର ବର୍ମା ଥାଇଲାଣ୍ଡର କାନ୍ତାଫୋନ୍ ୱାଙ୍ଗ୍ଚାରୋଏଙ୍ଗ୍ଙ୍କ ସହ ମୁକାବିଲା କରିବେ